ଆଜି ବିର୍ମିଂହାମ୍ରେ ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ମୁକାବିଲା ଜେ ଆଣ୍ଡ କେ ବିଲ୍ ଜାମ୍ପ କାଶ୍ରୀରରେ ରାଷ୍ଟପତି ଶାସନର ମିଆଦକୁ ଆସନ୍ତା ଜୁଲାଇ ତିନି ତାରିଖର୍ ଆଉ ଛଅ ମାସ ପର୍ଯ୍ୟନ୍ତ ବୃଦ୍ଧି କରିବା ପ୍ରସ୍ତାବ ରାଜ୍ୟସଭାର ଅନୁମୋଦନ ହାସଲ କରିଛି

ଉଭୟ ପ୍ରସ୍ତାବ ଓ ବିଲ୍ ପୂର୍ବରୁ ଲୋକସଭାରେ ଗୃହୀତ ହୋଇ ସାରିଛି

ଏହି ପ୍ରସ୍ତାବ ଓ ବିଲ୍ ଉପରେ ହୋଇଥିବା ଆଲୋଚନାର ଉତ୍ତର ଦେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଜାଞ୍ଚ ଓ କାଶ୍ୱୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ତଥା ଏହାକୁ ଭାରତଠାରୁ କେହି ଅଲଗା କରିପାରିବେ ନାହିଁ ବୋଲି ଦୂଢୋକ୍ତି ପ୍ରକାଶ କରିଛନ୍ତି ପିଏମ୍ ଜେ ଆଣ୍ଡ କେ ବିଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାଞ୍ଗୁ କାଶ୍ମୀର ସଂକ୍ରାନ୍ତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ୍କୁ ପାର୍ଲାମେଣ୍ଟରେ ଅନୁମୋଦନ କରାଇବାରେ ସହଯୋଗ ପାଇଁ ସବୁ ଦଳକୁ ଧନ୍ୟବାଦ ଜଣାଇଛନ୍ତି ଅନେକ ଗୁଡ଼ିଏ ଟ୍ୱିଟ୍ ଯୋଗେ ପ୍ରଧାନମନ୍ତ୍ରୀ କହିଛନ୍ତି ଦଳ ମତ ନିର୍ବିଶେଷରେ ସଦସ୍ୟମାନେ ଏହି ବିଲ୍ ଉପରେ ରୁଦ୍ଧିମନ୍ତ ତର୍କବିତର୍କ ପରେ ବିଲ୍ ସର୍ବସମ୍ମତ ଭାବେ ଗୃହିତ ହୋଇଛି ସେ କହିଛନ୍ତି ଏହିଭଳି ସହଯୋଗ ପ୍ରଶଂସନୀୟ ଶ୍ରୀ ମୋଦୀ କହିଛନ୍ତି ଜାମ୍ପୁ ଓ କାଶ୍ମୀର ସଂରକ୍ଷଣ ସଂଶୋଧନ ବିଲ୍ କାଠୁଆ ସାମ୍ଘା ଓ ଜାନ୍ପୁ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବ ସେ କହିଛନ୍ତି ଏହିସବୁ ଅଞ୍ଚଳର ଉଜ୍ୱଳ ଏବଂ ପ୍ରତିଭାବାନ ଯୁବାପିଢ଼ିଙ୍କ ଆଶା ଓ ଆକାଂକ୍ଷା ଏହି ବିଲ୍ ଦ୍ୱାରା ପୂରଣ ହୋଇପାରିବ ଯାହା ରାଜ୍ୟ ତଥା ଦେଶ ପାଇଁ ଗୌରବର ବିଷୟ ହେବ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସଂସଦରେ ଦେଇଥିବା ବକ୍ତବ୍ୟର ମଧ୍ୟ ପ୍ରଧାନମନ୍ତ୍ରୀ ଭୂୟସୀ ପ୍ରଶଂସା କରିଚ୍ଛନ୍ତି ପିଏମ୍ ଶିରୋମଣି ଅକାଳୀ ଦଳ ସଭାପତି ସୁଖବିର ସିଂହ ବାଦଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଗତକାଲି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି

ପ୍ରତିନିଧି ମଣ୍ଡଳୀ ପ୍ରଧାନମନ୍ତ୍ରୀଙ୍କୁ ଏହି ଉତ୍ସବର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଛନ୍ତି ଏକ ଟ୍ୱିଟରେ ଶ୍ରୀ ବାଦଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏହି ଉତ୍ସବରେ ଯୋଗଦେବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି ସେ କହିଛନ୍ତି ଗୁରୁ ନାନକ ଦେବ ଭ୍ରମଣ କରିଥିବା ସମସ୍ତ ସ୍ଥାନରେ ଭାରତୀୟ ମିଶନ୍ ଜରିଆରେ ଏହି ଉତ୍ସବ କରିବା ପାଇଁ ଶ୍ରୀ ମୋଦୀ ପ୍ରତିଶ୍ରତି ଦେଇଛନ୍ତି ଏଗ୍ରି କମିଟି ଭାରତୀୟ କୁଷିର ରୂପାନ୍ତରଣ ପାଇଁ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏକ ଉଚ୍ଚ କ୍ଷମତାପନ୍ନ କମିଟି ଗଠନ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିଷ ଏହି କମିଟିର ଆବାହକ ରହିଥିବାବେଳେ କର୍ଣ୍ଣାଟକ ହରିଆଣା ଅରୁଣାଚଳ ପ୍ରଦେଶ ଗୁଜ୍ଜରାଟ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଏହାର ସଦସ୍ୟ ରହିଛନ୍ତି କେନ୍ଦ୍ର କୂଷି ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ମଧ୍ୟ ଜଣେ ସଦସ୍ୟ ଅଛନ୍ତି ଏତଦବ୍ୟତୀତ ନୀତି ଆୟୋଗ ସଦସ୍ୟ ରମେଶ ଚାନ୍ଦ ଏହାର ସଦସ୍ୟ ସଚିବ ନିଯୁକ୍ତି କରାଯାଇଛି କୃଷିର ଚ୍ଚପାନ୍ତରଣ ଏବଂ କୃଷକମାନଙ୍କ ଆୟ ବୃଦ୍ଧି ନେଇ ପଦକ୍ଷେପ ସଂପର୍କରେ କମିଟି ଆଲୋଚନା କରିବ ଦୁଇ ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ କମିଟିକୁ କୁହାଯାଇଛି ଆୟୁଷ ଏମ୍ଓୟୁ ଆୟୁଷର ଡିକ୍କିକରଣ ପାଇଁ ଭାଗିଦାରୀ ସକାଶେ ଆୟୁଷ ମନ୍ତ୍ରଣାଳୟ ଏବଂ ଇଲେକ୍ଟ୍ରୋନିକ୍କ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ପାକ୍ଷରିତ ହୋଇଛି ଏକ ସରକାରୀ ବିଞ୍କପ୍ତି ଅନୁଯାୟୀ ମନ୍ତ୍ରଣାଳୟ ସମଗ୍ର ଆୟୁଷ କ୍ଷେତ୍ରର ଡିଜିକରଣ ପାଇଁ ଲକ୍ଷ୍ୟ ରଖିଛି ଯାହାଫଳରେ ଅଧିକ ଗବେଷଣା ଶିକ୍ଷା ବିଭିନ୍ନ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଓ ଔଷଧପତ୍ରର ସୁଚାରୁରୂପେ ନିୟନ୍ତ୍ରଣ ବ୍ୟବସ୍ଥା ସହ ସବୁ ସ୍ତରରେ ସ୍ପାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରର ରୂପାନ୍ତରଣ ହୋଇପାରିବ ଆୟୁଷ ଗ୍ରୀଡ୍ ପ୍ରକଳ୍ପର ଯୋକନା ଓ ବିକାଶ ଦିଗରେ କାର୍ଯ୍ୟ କରିବା ପାଇଁ ଇଲେକ୍ରୋନିକୁ ଓ ସ୍କଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଆୟୁଷ ମନ୍ତ୍ରଣାଳୟକୁ ବୈଷୟିକ ସହଯୋଗ ପ୍ରଦାନ ପାଇଁ ସହମତ ହୋଇଛି ଏହି ଅବସରରେ ଉଦ୍ବୋଧନ ଦେଇ ଆୟୁଷ ସଚିବ ବୈଦ୍ୟ ରାଜେଶ କୋଟେଚା କହିଛନ୍ତି ଏହି ପ୍ରକଳ୍ପ ଦେଶର ସମସ୍ତ ନାଗରିକ ଓ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ପାଇଁ ଲାଭ ଦାୟକ ହେବା ସହିତ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ ଜାତୀୟ ତଥା ଆନ୍ତର୍ଜାତିକ ଲକ୍ଷ୍ୟ ହାସଲ ହେବା ଦିଗରେ ସହାୟକ ହେବ ମହା ପ୍ଲାଷ୍ଟିକ୍ ମହାରାଷ୍ଟ୍ରର ପରିବେଶ ମନ୍ତ୍ରୀ ରାମଦାସ କଦମ୍ କହିଛନ୍ତି ପ୍ଲାଷ୍ଟିକ୍ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକୁ ସେମାନଙ୍କର ଷ୍ଟକ୍ ଶେଷ କରିବା ପାଇଁ ଦିଆଯାଇଥିବା ଶେଷ ତାରିଖକୁ ରାଜ୍ୟ ସରକାର ସମ୍ପ୍ରସାରଣ କରିବେ ନାହିଁ ରାଜ୍ୟ ବିଧାନସଭାରେ ପ୍ରଶ୍ନ କାଳ ସମୟରେ ଏକ ଆଲୋଚନାର ଉତ୍ତର ଦେଇ ଶ୍ରୀ କଦମ୍ କହିଛନ୍ତି ପ୍ଲାଷ୍ଟିକ୍ ପରିବେଶ ପାଇଁ ହାନୀକାରକ ଏବଂ ଅନେକ ବିଚାର ଓ ଅଧ୍ୟୟନ ପରେ ପ୍ଲାଷ୍ଟିକ୍କୁ ନିଷିଦ୍ଧ କରିବା ପାଇଁ ନିଷ୍ପଭି ନିଆଯାଇଛି

ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୟାଲ୍ ନିଶାଙ୍କ କହିଛନ୍ତି ଏହି ଯୋଜନା ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ସ୍ତରରେ ଅଭିନବତା ଓ ଗବେଷଣା ସଂସ୍କୃତିକୁ ସୁଦୂଢ଼ କରିବ

ସରକାରୀ ଇସ୍ତାହାରରେ କୁହାଯାଇଛି ଏହି ପଦକ୍ଷେପ ସାମାଜିକ ଦୃଷ୍ଟିରୁ ପ୍ରାସଙ୍ଗିକ ସ୍ଥାନୀୟ ଦୃଷ୍ଟିରୁ ଆବଶ୍ୟକ ରାଷ୍ଟ୍ରୀୟ ଭାବେ ଗୁରୁତ୍ୱପୂର୍ଣ୍ଣ ଏବଂ ବିଶ୍ୱସ୍ତରରେ ଉଲ୍ଲେଖନୀୟ ଗବେଷଣା ପ୍ରକଳ୍ପଗୁଡ଼ିକୁ ଏହି ପଦକ୍ଷେପ ସହାୟତା ଯୋଗାଇ ଦେବ

ଏହା ଗତକାଲିଠାରୁ କାର୍ଯ୍ୟକାରୀ ହୋଇଛି

ଆସାମ ଏୟାର୍ ଗୌହାଟିର ବ୍ରୋଜହର ବିମାନବନ୍ଦରଠାରେ ଗତକାଲି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଗୌହାଟି ଓ ଢାକା ମଧ୍ୟରେ ପ୍ରଥମ ଆନ୍ତର୍ଜାତିକ ବିମାନ ଚଳାଚଳ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଶ୍ରୀ ସୋନୱାଲ୍ କହିଛନ୍ତି ଯେ କେନ୍ଦ୍ର ସରକାର ଉତ୍ତର ପୂର୍ବାଞ୍ଚଳରେ ଯୋଗାଯୋଗ ବୃଦ୍ଧି ନେଇ କାର୍ଯ୍ୟ କରୁଛନ୍ତି ସମସ୍ତ ଦକ୍ଷିଣ ପୂର୍ବ ଏସିୟା ରାଷ୍ଟ୍ରର ରାଜଧାନୀ ସହ ଆସାମର ସିଧାସଳଖ ବିମାନ ସଂଯୋକ ହେଉଛି ରାଜସରକାରଙ୍କ ଲକ୍ଷ୍ୟ ଉଡ଼ାଣ ଯୋକନା ଭଳି ଆନ୍ତର୍ଜାତିକ ବିମାନ ଯୋଗାଯୋଗ ଯୋକ୍ତନା ଜରିଆରେ ଗୌହାଟି ସହ ଏସୀୟାନ୍ ଓ ବିବିଏନ୍ ରାଷ୍ଟ୍ରଗୁଡ଼ିକର ରାଜଧାନୀକୁ ବିମାନ ଚଳାଚଳ ନେଇ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଅନୁରୋଧ କରିବା ସହ ଅତିରିକ୍ତ ସହାୟତା ପାର୍ଷିରୁ ଅର୍ଥ ଯୋଗାଇ ଦେବା ପାଇଁ କହିଛନ୍ତି ଆସାମ ସରକାର ପ୍ରତିବର୍ଷ ଶହେ କୋଟି ଟଙ୍କା ହିସାବରେ ତିନି ବର୍ଷ ପାଇଁ ଅତିରିକ୍ତ ସହାୟତା ପାଖିର୍ ଏହି ଅର୍ଥ ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ

ସେନା ଶାସକଙ୍କ ବିରୁଦ୍ଧରେ ଏକ ଗଣ ବିରୋଧ ଆୟୋଜନ କରିବା ପରେ ଏହି ଘୋଷଣା କରାଯାଇଛି

ସ୍ୱାଧୀନତା ଓ ପରିବର୍ଭନ ମେଣ୍ଟ ପକ୍ଷରୁ ଏହି ଆଇନ୍ ଅମାନ୍ୟ ଅଭିଯାନ ସମ୍ପର୍କୀତ ଘୋଷଣା ଅନୁବନ୍ଧିତ ସୁଦାନ ପେସାଦାର ସଂଘ ଗ୍ରପ୍ର ଫେସ୍ବୁକ୍ ପେଜ୍ରେ ପୋଷ୍ଟ କରାଯାଇଛି